ପିଏମ୍ ଲେଟର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଏକବର୍ଷ ପ୍ରତି ଅବସରରେ ଦେଶର ନାଗରିକମାନଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଲେଖିଛନ୍ତି ସେହି ପତ୍ରରେ ପ୍ରଧାନମନ୍ତ୍ରୀ ତାଙ୍କ ସରକାରଙ୍କର ସଫଳତାଗୁଡ଼ିକର ଉଲ୍ଲେଖ କରିଛନ୍ତି ଓ କୋଭିଡ୍ ନାଇଂଟିନର ମୁକାବିଲା ପାଇଁ ଦେଶର ସଂକଳ୍ପବଦ୍ଧତାକୁ ଦୋହରାଇଛନ୍ତି ଶ୍ରୀ ମୋଦୀ କହିଛନ୍ତି ଦେଶର ଜନସାଧାରଣଙ୍କ ଆଶା ଓ ଆକାଂକ୍ଷା ପ୍ରରଣ ଦିଗରେ ଆମେ ଦ୍ରତଗତିରେ ଅଗ୍ରସର ହେଉଥିବାବେଳେ ଦେଶରେ କରୋନା ଭୂତାଣୁ ଭଳି ଏକ ବିଶ୍ୱବ୍ୟାପୀ ସଂକ୍ରମଣ ବ୍ୟାପିଛି ସେ କହିଛନ୍ତି ଯେତେବେଳେ ଭାରତରେ କରୋନା ଭୂତାଣୁର ସଂକ୍ରମଣ ଆରମ୍ଭ ହେଲା ସେତେବେଳେ ବିଶ୍ୱ ପାଇଁ ଏକ ସମସ୍ୟା ହେବ ବୋଲି ଅନେକେ ଆଶଙ୍କା ପ୍ରକାଶ କରିଥିଲେ କିନ୍ତୁ ଆଜି ଦେଶର ଜନସାଧାରଣ ଦୃଢ଼ ମନୋବଳ ସହ କରୋନାର ମୁକାବିଲା କରୁଛନ୍ତି ଓ ବିଶ୍ୱବାସୀଙ୍କର ଭାରତ ପ୍ରତି ଯେଉଁ ଧାରଣା ସୃଷ୍ଟି ହୋଇଥିଲା ତାହା ବଦଳାଇ ଦେଇଛନ୍ତି ସେ କହିଛନ୍ତି ଦେଶର ଜନସାଧାରଣଙ୍କ ସାମ୍ବହିକ ଶକ୍ତି ଓ ସାମର୍ଥ୍ୟର କୌଣସି ତୁଳନା ନାହିଁ ଏପରିକି ବିଶ୍ୱର ଅନେକ ସମୃଦ୍ଧ ଓ ଶକ୍ତିଶାଳୀ ଦେଶ ମଧ୍ୟ ଏ କ୍ଷେତ୍ରରେ ଭାରତର ସମକକ୍ଷ ନୁହନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଏଭଳି ଏକ ସଂକଟଜନକ ମୁହୂର୍ତରେ ଏହାର କ୍ରପ୍ରଭାବ ଯେ କାହା ଉପରେ ପଡ଼ିନାହିଁ ତାହା କେବେ କୃହାଯାଇ ପାରିବ ନାହିଁ ଆମର ଶ୍ରମିକବର୍ଗ ଘରଠାରୁ ବାହାରେ ରହି କାର୍ଯ୍ୟ କରୁଥିବା ଶ୍ରମିକ ହସ୍ତଶିଳ୍ପୀ ଛୋଟଛୋଟ ଉଦ୍ୟୋଗରେ କାର୍ଯ୍ୟରତ ଶ୍ରମିକ ବୁଲାବିକାଳୀ ଓ ଦେଶର ଜନସାଧାରଣ କୋଭିଡ୍ ନାଇଂଟିନ୍ ଯୋଗୁଁ ଅନେକ ଅସୁବିଧା ଦେଇ ଜୀବନ ଯାପନ କରୁଛନ୍ତି ସେ କହିଛନ୍ତି ଆମେ ଏହି ସମସ୍ୟାର ଦୂରୀକରଣ ପାଇଁ ଐକ୍ୟବଦ୍ଧ ହୋଇ ଏକ ସଂକଳ୍ପବଦ୍ଧ ମନୋଭାବ ସହ କାର୍ଯ୍ୟ କର୍ସଚ୍ଛୁ ଶ୍ରୀ ମୋଦୀ କହିଛନ୍ତି ଆମେ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଛେ ତାହା ଯେପରି ଆମ ପାଇଁ ଦୁର୍ବିପାକ ଆଣି ନଦେବ ତାହା ଆମକୁ ନିଣ୍ଚିତ କରିବାକୁ ହେବ ପ୍ରଧାନମନ୍ତ୍ରୀ ତାଙ୍କ ଚିଠିରେ କହିଛନ୍ତି ଏଭଳି ଏକ ସମୟରେ ଭାରତ ସମେତ ବିଶ୍ୱର ଅନ୍ୟାନ୍ୟ ଦେଶଗୁଡ଼ିକର ଅର୍ଥନୀତି କିଭଳି ଅଗ୍ରଗତି ହାସଲ କରିବ ସେ ସଂକ୍ରାନ୍ତରେ ମଧ୍ୟ ବ୍ୟାପକ ବିତର୍କ ଆରମ୍ଭ ହୋଇଯାଇଛି ତେବେ ଭାରତ ଏହାର ଏକତା ଏବଂ ସଂକଳ୍ପବଦ୍ଧତା ମାଧ୍ୟମରେ କରୋନା ଭୂତାଣୁର ମୁକାବିଲା କରି ବିଶ୍ୱକୁ ଚକିତ କରିଦେଇଛି ଆମେ ଅର୍ଥନୀତି କ୍ଷେତ୍ରରେ ମଧ୍ୟ ଚମତ୍କାର କାର୍ଯ୍ୟ କରି ଦେଖାଇପାରିବା ବୋଲି ଲୋକମାନଙ୍କ ମନରେ ଦୃଢ଼ ବିଶ୍ୱାସ ରହିଛି

ଶ୍ରୀ ମୋଦୀ କହିଛନ୍ତି ଆମକୁ ଏଭଳି ସମୟରେ ଆତ୍କନିର୍ଭରଶୀଳ ହେବାକୁ ପଡ଼ିବ ଓ ଆମର ନିଜର କ୍ଷମତାକୁ ଭିତି କରି ଅଗ୍ରସର ହେବାକୁ ପଡ଼ିବ ଓ ଏଥିପାଇଁ ଏକମାତ୍ର ପନ୍ଥା ହେଉଛି ଆତ୍ମନିର୍ଭର ଭାରତ

ପ୍ରଧାନମନ୍ତ୍ରୀ କହିଛନ୍ତି ରାମ ମନ୍ଦିର ଉପରେ ସୁପ୍ରିମକୋର୍ଟ ସର୍ବସମ୍ମତ ରାୟ ଦେଇଛନ୍ତି ଓ ଶହଶହ ବର୍ଷ ଧରି ଚାଲିଆସିଥିବା ବିତର୍କର ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ହୋଇପାରିଛି ତିନିବାର ତଲାକ ଭଳି ଏକ କୁପ୍ରଥାର ଲୋପ କରାଯାଇ ପାରିଛି ସେ କହିଛନ୍ତି ନାଗରିକ ଆଇନରେ ସଂଶୋଧନରୁ ଭାରତୀୟମାନଙ୍କ ଦୟାଭାବ ଓ ସାମ୍ବହିକ ମଙ୍ଗଳ ଭାବନାର ପରିପ୍ରକାଶ ଘଟିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଗରିବ ଲୋକ କୃଷକ ମହିଳା ଓ ଯୁବାମାନଙ୍କୁ କ୍ଷମତାପନ୍ନ କରିବା ତାଙ୍କ ସରକାରଙ୍କର ଏକ ଅଗ୍ରାଧକାର କ୍ଷେତ୍ର ରହିଛି ସେ କହିଛନ୍ତି ପିଏମ୍ କିଷାନ ସମ୍ମାନ ନିଧିରେ ବର୍ଷେ ଭିତରେ ବର୍ତମାନ ସବୁ କୃଷକଙ୍କୁ ଅନ୍ତର୍ଭୁକ୍ତ କରାଯାଇ ସାରିଛି

ସେ କହିଛନ୍ତି ଅନ୍ତୋଦୟ ଯୋଜନାର କାର୍ଯ୍ୟକାରିତା ମାଧ୍ୟମରେ ଲକ୍ଷଲକ୍ଷ କୋକଙ୍କ ଜୀବନରେ ପରିବର୍ତନ ଆଣାଯାଇ ପାରିଛି

ଗତ ବର୍ଷେ ଭିତରେ ନିଆଯାଇଥିବା ନିଷ୍କତିଗୁଡ଼ିକ ଲୋକମାନଙ୍କର ଏହି ସ୍ୱପ୍କୁ ସାକାର କରିବା ପାଇଁ ଉଦ୍ଦିଷ୍ଟ ଥିଲା

'ଜନଶକ୍ତି ଓ ରାଷ୍ଟ୍ରଶକ୍ତି' ସମଗ୍ର ଦେଶକୁ ଉଜୀବିତ କରିଛି ପ୍ରଧାନମନ୍ତ୍ରୀ କହିଛନ୍ତି ସବ୍ କା ସାଥ୍ ସବ୍ କା ବିକାଶ ଓ ସବ୍ କା ବିଶ୍ୱାସର ମନ୍ତ ସହ ଭାରତ ସବୁ କ୍ଷେତ୍ରରେ ଆଗେଇ ଚାଲିଛି

ଶ୍ରୀ ମୋଦୀ କହିଛନ୍ତି କୋଭିଡ୍ ନାଇଂଟିନ୍ ସଂକ୍ରମଣ ନିଣ୍ଚିତ ରୂପେ ଏକ ସଂକଟ କିନ୍ତୁ ଆମ ପାଇଁ ଏହା ମଧ୍ୟ ସଂକଳ୍ପବଦ୍ଧ ହେବାର ସମୟ

ପ୍ରଧାନମନ୍ତ୍ରୀ କହିଛନ୍ତି ଆମେ ଆମର ବର୍ତମାନ ଓ ଭବିଷ୍ୟତକ୍ତ ନିର୍ଦ୍ଧାରଣ କରିବା ଓ ଅଗ୍ରଗତି ଏବଂ ବିଜୟ ପଥରେ ଅଗ୍ରସର ହେବା କଂଗ୍ରେସ ଆଲିଗେସନ୍ କଂଗ୍ରେସ କହିଛି ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳ ଅତିରିକ୍ତ ଶାସନ ଭିତିକ ରହିଥିବା ବେଳେ ଏହି ସମୟ ମଧ୍ୟରେ ଘଟିଥିବା ରାଜନୈତିକ ଅର୍ଥନୈତିକ ଓ ସାମାଜିକ କ୍ଷତିର ପରିଣାମ ଅତ୍ୟନ୍ତ ଭୟାବହ ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବର୍ଷ ପୂର୍ତି ଅବସରରେ କଂଗ୍ରେସ କହିଛି ମୋଦୀ ସରକାର ବହୁତ ପ୍ରତିଶ୍ରତି ଦେଇଛନ୍ତି କିନ୍ତୁ କୌଣସି ପ୍ରତିଶ୍ରୁତିକୁ କାର୍ଯ୍ୟରେ ରୂପାନ୍ତରିତ କରିପାରି ନାହାନ୍ତି

ଏହି କ୍ଲଷ୍ଟରଗୁଡ଼ିକ ସ୍ଥାପନ ହେବା ଯୋଗୁଁ ଦେଶର ଅଧିକରୁ ଅଧିକ ଅଂଚଳରେ ନମୁନା ପରୀକ୍ଷା କରାଯାଇ ପାରିବ ଯେଉଁ ପ୍ରତିଷ୍ଠାନ ଓ ପରୀକ୍ଷାଗାରଗୁଡ଼ିକର ନମୁନା ପରୀକ୍ଷା ପାଇଁ ଆବଶ୍ୟକ ଦକ୍ଷତା ଓ କ୍ଷମତା ଥିବ ସେଗୁଡ଼ିକୁ ନମୁନା ପରୀକ୍ଷା କ୍ଲୁଷରରେ ଅନ୍ତର୍ଭୁକ୍ତ କରାଯିବ ଏଭଳି ପରୀକ୍ଷାଗାରଗୁଡ଼ିକରେ ଆର୍ଟି ପିସିଆର୍ ମେସିନ୍ ଓ ନମୁନା ପରୀକ୍ଷା ପାଇଁ ସମସ୍ତ ସୁବିଧା ତଥା ଆବଶ୍ୟକ କର୍ମଚାରୀ ରହିଛନ୍ତି ଏହି ପରୀକ୍ଷାଗାରଗୁଡ଼ିକୁ ସରକାରୀ ଗବେଷଣାଗାର ଓ ଆଇସିଏମ୍ଆର୍ର ନିୟମାବଳୀ ଅନୁସାରେ ଅନୁମତି ଦିଆଯାଇଛି

ସେଗୁଡ଼ିକ ବେଙ୍ଗାଲୁରୁ ଦିଲ୍ଲୀ ଏମ୍ସିଆର୍ ହାଇଦ୍ରାବାଦ ତିରୁଅନନ୍ତପୁରମ୍ ମୁମ୍ବାଇ ଓ ପୁଣେଠାରେ ସ୍ଥାପନ କରାଯାଇଛି

ଭବିଷ୍ୟତରେ ସଂକ୍ରମଣ ବ୍ୟାପିବା ଉପରେ ଏହା ତଦାରଖ କରିବାରେ ସାହାଯ୍ୟ କରିବ ଏହା ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ଭନ୍ଧୀୟ ନିଷ୍କତି ଗ୍ରହଣ ଓ ସଂକ୍ରମଣ ରୋକିବା ପଦକ୍ଷେପ ଗ୍ରହଣରେ ସହାୟତା କରିବ ଡିଏସ୍ଟି ଏସ୍ଇଆର୍ବି ଓ ଅନ୍ୟ ସଂସ୍ଥାଗୁଡ଼ିକର ଆର୍ଥିକ ସହାୟତାରେ ଗବେଷକମାନେ କୋଭିଡ୍ ନାଇଂଟିନ୍ ସଂକ୍ରାନ୍ତରେ ପୂର୍ବାନ୍ଧମାନ କରିବା ଓ ଏହାର ତଦାରଖ କରିବା ପାଇଁ ବିଭିନ୍ନ ଗାଣିତିକ ମଡେଲ ଉପରେ କାର୍ଯ୍ୟ କର୍ତ୍ଥନ୍ତି

ଏହାଛଡ଼ା ଆକାଶବାଣୀ ଦୂରଦର୍ଶନ ସମ୍ବାଦ ପିଏମ୍ଓ ଏବଂ ତଥ୍ୟ ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟୁବ୍ ଚ୍ୟାନେଲଗୁଡ଼ିକରେ ଏହାର ଲାଇଭ ଷ୍ଟ୍ରିମିଙ୍ଗ୍ ହେବ କାର୍ଯ୍ୟକ୍ରମର ହିନ୍ଦୀ ପ୍ରସାରଣ ପରେ ଆକାଶବାଣୀ ଏହାର ଆଂଚଳିକ ଭାଷାନ୍ତରଣର ପ୍ରସାରଣ କରିବ